ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ

ସେମାନଙ୍କ ପାଇଁ ମଧ ଏହା ନିଆ ସୁଯୋଗ ଆଶିଛି ବୋଲି ପ୍ରଧାନମନ୍ତୀ ନରେନ୍ଦ ମୋଦି କହିଛନ୍ତି

ବହୁ ବିଚାରବିମର୍ଷ ପରେ ସାଂସଦ କୃଷି ସଂସ୍କାରକୁ ଆଇନ୍ଗତ ରୂପ ଦେଇଛି

ଏହାକୁ ପ୍ରକାଶ ପର୍ବ ଭାବେ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି

ଏଭଳି ସ୍ଥିତିରେ ସରକାରଙ୍କ ହାତରେ ଟ୍ରେଜେରୀ ଚାବିକାଠି ଦିଆଯାଇପାରିବ ନାହିଁ

ଏ ପର୍ଯ୍ୟନ୍ତ କାରି ରହିଥିବା ଏହି ଚଢ଼ଉରେ ସେଠାରୁ ଅନେକ ଘିଅ ଟିଶ ପ୍ୟାକିଂ ସାମଗ୍ରୀ ଏବଂ ବୋତଲ ଜବତ କରାଯାଇଛି

ଓଡ଼ିଶା ପ୍ରତି ବର୍ଷାର ସମ୍ଭାବନା କ୍ଷୀଣ ରହିଛି

ଅନ୍ୟପକ୍ଷରେ ଗତକାଲିଠାରୁ ରାକ୍ୟରେ ଶୀତ ବଢ଼ିଛି

ଆସନ୍ତା ମଙ୍ଗଳବାରଠାରୁ ରାକ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ଅନ୍ତମାନ କରାଯାଇଛି